ଟିଆର୍ଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି

ଡେଲେଙ୍ଗାନା ରାଜସ୍ଥାନ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କୁ ବାଛିବା ପାଇଁ ନ୍ତଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ତନାଘନା ଆଲୋଚନା କରିଛନ୍ତି ରାଜସ୍ଥାନର ମ୍ରଖ୍ୟ ଦାବିଦାର ଅଶୋକ ଗେହଲଟ ଓ ସଚନ୍ ପାଇଲଟଙ୍କ ସହ ପୂଥକ ପୂଥକ ବୈଠକରେ ସେ ଆଲୋଚନା କରିଛନ୍ତି ମଧ୍ୟପ୍ରଦେଶରେ ଅଗ୍ରଣୀ ଦାବିଦାର କ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଶ୍ରୀ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି ଛତିଶଗଡ଼ରେ ପାର୍ଟିର ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜ୍ରନ ଖଡ଼ଗେ ଓ ପାର୍ଟି ପ୍ରଭାରୀ ପିଏଲ୍ ପ୍ରନିଆ ଆକି ସନ୍ଧ୍ୟାରେ ଶ୍ରୀ ଗାନ୍ଧିଙ୍କ ଭେଟିଛନ୍ତି ଗତକାଲି ଏହିସବୁ ରାଜ୍ୟର ନବନିର୍ବାଚିତ ବିଧାୟକମାନେ ମୁଖ୍ୟମନ୍ତ୍ରୀମାନଙ୍କୁ ବାଛିବା ପାଇଁ ଶ୍ରୀ ଗାନ୍ଧିଙ୍କୁ କ୍ଷମତାପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବ ଅନ୍ଦ୍ରମୋଦନ କରିଥିଲେ ତେଶେ ତେଲେଙ୍ଗାନା ରାଷ୍ଟସମିତି ଅଧ୍ୟକ୍ଷ କେ ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମହମ୍ମଦ ମେହେମୁଦ୍ ଅଲ୍କୀ ତାଙ୍କ ସହ ମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି

ଦେଶର ସବୁଠୁ ଛୋଟିଆ ରାଜ୍ୟ ତେଲେଙ୍ଗାନାରେ ଶ୍ରୀ ରାଓ ଦ୍ୱିତୀୟଥର ଲାଗି ମୁଖ୍ୟମନ୍ତ୍ରୀ ହେଲେ ଅଳ୍ପଦିନ ମଧ୍ୟରେ ପୂର୍ଣ୍ଣ ମନ୍ତ୍ରିମଞ୍ଚଳ ଗଠନ କରାଯିବ ବୋଲି ସେ ଘୋଷଣା କରିଥିଲେ ମିଜୋରାମ୍ରେ ଜୋରାମ୍ ଥାଙ୍ଗାଙ୍କ ନେତୃତ୍ୱରେ ମିଜୋ ଜାତୀୟ ସାମୁଖ୍ୟ ନୂଆ ସରକାର ଆସନ୍ତା ଶନିବାର ଦିନ ଶପଥ ନେବେ ରାଜ୍ୟର ରାଜ୍ୟପାଳ କେ ରାଜଶେଖରମ୍ ଓ ଜୋରାମ୍ ଥାଙ୍ଗାଙ୍କ ନେତୃତ୍ୱରେ ପାର୍ଟିର ପ୍ରତିନିଧିମାନଙ୍କ ମଧ୍ୟରେ କଥାବାର୍ତ୍ତା ବେଳେ ଗତକାଲି ଏହି ନିଷ୍ପଭି ନିଆଯାଇଛି ପାର୍ଲାମେଣ୍ଟ ଆଡର୍ଜନ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଭାଗୃହକୁ ଆକ୍ଟି ଦ୍ୱିତୀୟ ଦିନରେ ମଧ୍ୟ ସାରା ଦିନ ପାଇଁ ମୁଲତବୀ ରଖାଯାଇଛି ଲୋକସଭାରେ ରାଫେଲ ଯୁଦ୍ଧବିମାନ କ୍ରୟ ହେରଫେର ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ ପର୍ଯ୍ୟନ୍ତ ଦୁଇଥର ମୁଲତବୀ ରଖିବାକୁ ପଡ଼ିଥିଲା ଏହା ପରେ ସଭାକାର୍ଯ୍ୟ ପୁନଃ ଆରମ୍ଭ ହେବା ମାତ୍ରକେ କଂଗ୍ରେସ ସାଂସଦମାନେ ସଭାଗୃହର ମଧ୍ୟଭାଗରେ ରାଫେଲ ଯୁଦ୍ଧବିମାନ କ୍ରୟକୁ ନେଇ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନମାନ ଦେଇଥିଲେ ଏବଂ ମିଳିତ ସଂସଦୀୟ କମିଟି ଦ୍ୱାରା ତଦନ୍ତ ପାଇଁ ଦାବିକରି ହୋ ହଲ୍ଲା କରିଥିଲେ ବାମପଚ୍ଛା ଦଳଗୁଡ଼ିକ ସମେତ ଆର୍ଜେଡି ଏନ୍ସିପି ଓ ଅନ୍ୟ ଦଳଗୁଡ଼ିକ ମଧ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ୍ମାନ ଦେଇଥିଲେ ଏଆଇଏଡିଏମ୍କେ ସାଂସଦମାନେ କାବେରୀ ନଦୀ ଉପରେ ବନ୍ଧ ନିର୍ମାଣକୁ ବିରୋଧ କରି ଏବଂ କାବେରୀ ନଦୀ ଅବବାହିକାରେ ବସବାସ କରୁଥିବା କୃଷକମାନଙ୍କ ସ୍ୱାର୍ଥରକ୍ଷା ଦାବିରେ ହୋହାଲ୍ଲା କରିଥିଲେ

ତେଣେ ଶିବସେନା ସଦସ୍ୟମାନେ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ଦାବିରେ ହୋହାଲ୍ଲୁ କରିଥିଳେ ଏଭଳି ଗଣ୍ଡଗୋଳିଆ ପରିସ୍ଥିତି ଦୃଷ୍ଟିରୁ ବାଚସ୍କତି ସୁମିତ୍ରା ମହାଜନ ସଭାକାର୍ଯ୍ୟକୁ ପୁରା ଦିନ ପାଇଁ ମୁଲତବୀ ରଖିଥିଲେ ପୂର୍ବରୁ ନବନିର୍ବାଚିତ କର୍ଷାଟକ ସାଂସଦ ବିୱାଇରାଘବେନ୍ଦ୍ର ପଦ ଓ ଗୋପନୀୟତାର ଶପଥପାଠ କରିଥିଲେ ସଂସଦ ଆକ୍ରମଣରେ ଶହିଦ ହୋଇଥିବା ଅମର ଯବନାମାନଙ୍କ ପ୍ରତି ସଭାଗୃହରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ତେଶେ ରାଜ୍ୟସଭାରେ ତାମିଲନାଡୁର କାବେରୀ ନଦୀ ଅବବାହିକାରେ ବସବାସ କରୁଥିବା କୃଷକମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଦାବିକରି ଏଆଇଏଡିଏମ୍କେ ଓ ଡିଏମ୍କେ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିବାରୁ ସଭାକାର୍ଯ୍ୟକୁ ଆକି ସାରା ଦିନ ପାଇଁ ମୁଲତବୀ ରଖାଯାଇଛି ସଭାକାର୍ଯ୍ୟ ପରିଚାଳନା ପାଇଁ ଅନୁମତି ଦେବାସକାଶେ ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ ବାରମ୍ଭାର କହିବା ସତ୍ତ୍ୱେ ତାଙ୍କ ପ୍ରତି କେହି କର୍ଷପାତ ନକରିବାରୁ ବାଧ୍ୟ ହୋଇ ସେ ସଭାକାର୍ଯ୍ୟକୁ ସାରା ଦିନ ପାଇଁ ମୁଲତବୀ ରଖିଛନ୍ତି

ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୂତ୍ୱରେ ସାଂସଦମାନେ ସଂସଦ ପରିସରରେ ଶହୀଦ୍ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଲୋକସଭା ବାଚସ୍କତି ସୁମିତ୍ରା ମହାଜନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ ଅରୁଣ ଜେଟଲୀ ଓ ରାଜନାଥ ସିଂହ ଆଦି ପ୍ରମୁଖ ନେତାମାନେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ପୂର୍ବତନ ପ୍ରଧାମନ୍ତ୍ରୀ ଡକ୍ଟର ମନମୋହନ ସିଂହ ବିଜେପି ସଭାପତି ଅମିତ ଶାହା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସ ସଭାପତି ରାହୁଳ ଗାନ୍ଧି ମଧ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି

ସେ କହିଛନ୍ତି ଘୂଣା ମନୋଭାବ ଏବଂ ସନ୍ତ୍ରାସବାଦ ଭାରତର ଗଣତନ୍ତ୍ର ଓ ଗଣତାନ୍ତ୍ରିକ ମ୍ବଲ୍ୟବୋଧକୁ ବିଧ୍ୱସ୍ତ କରିବା ଲକ୍ଷ୍ୟରେ ଯେଉଁ ଉଦ୍ୟମ ଚାଲିଥିଲା ତାହା ସଫଳ ହୋଇନଥିଲା

ଜେଟଲୀ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଲୋକମାନଙ୍କୁ ଖୁସି କରିବା ପାଇଁ ଭାରତ ପଦକ୍ଷେପ ନେବା ଉଚିତ୍ ନୁହେଁ କାରଣ ଏହା କ୍ଷଣସ୍ଥାୟୀ ଓ ଦୀର୍ଘକାଳୀନ ଭିତ୍ତିରେ ଦେଶର ଉପକାର ହୋଇପାରିବ ନାହିଁ ନ୍ରଆଦିଲ୍ଲୀରେ ଭାରତ ଅର୍ଥନୈତିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଜେଟଲୀ କହିଛନ୍ତି ଭାରତର ଗ୍ରାମାଞ୍ଚଳ ଉପକୃତ ହେବା ଆବଶ୍ୟକ କିନ୍ତୁ ମୌଳିକ ଢାଞ୍ଚା ଓ ଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ଜାରିଆରେ ଗ୍ରାମାଞ୍ଚଳର ଉନ୍ନତି କରାଯିବା ଉଚିତ୍ ରିଜର୍ଭ ବ୍ୟାଙ୍କ୍ ସଂକ୍ରାନ୍ତରେ ଶ୍ରୀ କ୍ଷେଟଲୀ କହିଛନ୍ତି ରିକର୍ଭ ବ୍ୟାଙ୍କ୍ର ସ୍ୱାଧୀନତା ଓ ସ୍ୱୟଂ କ୍ଷମତା ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବା ଉଚିତ୍ କିନ୍ତୁ ରିଜର୍ଭ ବ୍ୟାଙ୍କ୍ ଓ ସରକାରଙ୍କ ମଧ୍ୟରେ ମତପ୍ରାର୍ଥକ୍ୟକୁ ମଧ୍ୟ ସମ୍ମାନ ପ୍ରଦର୍ଶନ କରାଯିବା ଉଚିତ୍ ଶ୍ରୀ କେଟଲୀ ମୌଳିକ ଢାଞ୍ଚା ଗ୍ରାମୀଣ ଭାରତ ମହିଳାମାନଙ୍କ ଅଶଗ୍ରହଣ ଏବଂ ପ୍ରାକୃତିକ ସମ୍ପଳ ଆଦି କ୍ଷେତ୍ରଗୁଡ଼ିକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି

ସିବିଆଇର ଅନୁରୋଧ କ୍ରମେ ଇଣ୍ଟରପୋଲ ଏହି ନୋଟିସ୍ ଜାରି କରିଥିବା ସିବିଆଇ ମୁଖପାତ୍ର କହିଛନ୍ତି ଚଳିତବର୍ଷ ଜାନୁଆରୀ ମାସରୁ ଦେଶଛାଡି ପଳାଇଯାଇଥିବା ମେହୁଲ ଚୋକ୍ସିଙ୍କ ବିରୁଦ୍ଧରେ ସିବିଆଇ ସେପ୍ଟେମ୍ୟର ମାସରେ ଇଣ୍ଟରପୋଲ୍ରେ ଅଭିଯୋଗ କରିଥିଲା ମେହୁଲ ଚୋକ୍ସି ଆଙ୍କିଗୁଆର ନାଗରିକତ୍ୱ ଗ୍ରହଣ କରିଥିବା ଜଣାପଡିଛି ଚୋକ୍ସିଙ୍କ ବିରୁଦ୍ଧରେ ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ସେ ଇଣ୍ଟରପୋଲକୁ ମଧ୍ୟ ଜଣାଥିଲା ରେଡ୍ କର୍ଷରର ନୋଟିସ୍ ହେଉଛି ପଳାତକମାନଙ୍କ ପାଇଁ ଏକ ଆନ୍ତର୍ଜାତିକ ଗିରଫ୍ ପରୱାନା

ଭାରତୀୟ ନୌବାହିନୀର ଜଣେ ମୁଖପାତ୍ର କହିଛନ୍ତି ଏହା ଆସନ୍ତାକାଲି ସକାଳ ସୁଦ୍ଧା ତାମିଲନାଡୁ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବ ଫଳରେ ସମୁଦ୍ର ଅଶାନ୍ତ ରହିବ

ଆର୍ବିଆଇ ବୋର୍ଡ ରିଜର୍ଭ ବ୍ୟାଙ୍କ୍ର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧୀନରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ କେନ୍ଦ୍ରୀୟ ବୋର୍ଡ ବୈଠକ ଆସନ୍ତାକାଲି ବସିବ

ଅନ୍ୟାନ୍ୟ ପ୍ରସଙ୍ଗ ସମେତ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଉପସ୍ଥିତ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରାଯିବ ଏହି ବୋର୍ଡ ବୈଠକ ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସୂଚୀ ହେଉଛି ପ୍ରଶାସନିକ ପ୍ରସଙ୍ଗ ଏବଂ ରିଜର୍ଭ ବ୍ୟାଙ୍କ୍ର ନିଷ୍ପଭି ଗ୍ରହଣ କ୍ଷେତ୍ରରେ କେନ୍ଦ୍ରୀୟ ବୋର୍ଡର ଭୂମିକା ଆର୍ବିଆଇ ର ଗଭର୍ଣ୍ଣର ପଦ ସମ୍ଭାଳିବା ପରେ ଶ୍ରୀ ଦାସ କହିଥିଲେ ରିଜର୍ଭ ବ୍ୟାଙ୍କ୍ ସ୍ୱୟଂ କ୍ଷମତା ବିଶ୍ୱାସ ଭାଜନ ଓ ସଂହତି ବଜାୟ ରଖିବା ପାଇଁ ସେ ଉଦ୍ୟମ କରିବେ ଏବଂ ସରକାରଙ୍କ ସମେତ ପ୍ରତ୍ୟେକ ଭାଗିଦାରୀମାନଙ୍କ ସହ ସେ ବିଚାର ବିମର୍ସ ଜାରି ରଖିବେ ସମୟ ଅନୁସାରେ ଆବଶ୍ୟକ ହେଉଥିବା ପଦକ୍ଷେପଗୁଡ଼ିକୁ ସେ କାର୍ଯ୍ୟକାରି କରିବେ ବୋଲି କହିଛନ୍ତି ଶ୍ରୀଲଙ୍କା ଶ୍ରୀଲଙ୍କାରେ ରାଷ୍ଟ୍ରପତି ମୈତ୍ରୀପାଲ୍ ଶିରିସେନାଙ୍କ ଦ୍ୱାରା ପାର୍ଲାମେଣ୍ଟ ଭଙ୍ଗକୁ ସେ ଦେଶର ସୁପ୍ରିମ୍କୋର୍ଟ ଅଣ ସାୟିଧାନିକ ବୋଲି କହିଛନ୍ତି ସାତଜଣ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି ପାର୍ଲାମେଣ୍ଟ ସାଡ଼େ ଚାରିବର୍ଷ ସମ୍ପୂର୍ଣ୍ଣ ନ କରିବା ପୂର୍ବରୁ ରାଷ୍ଟ୍ରପତି ଏହାକୁ ଭଙ୍ଗ କରିପାରିବେ ନାହିଁ ଏହାଦ୍ୱାରା ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ରାଜନୈତିକ ଜଟିଳତା ଓ ସୟିଧାନ ସଂକଟ ଭଳି ବିବାଦୀୟ ସମସ୍ୟାଗ୍ରଡ଼ିକର ସମାଧାନ ହୋଇଛି